ତାଙ୍କ ଅନୁରୋଧ ରକ୍ଷା କରି ଏହି ଟ୍ରେନ୍ ଚଳାଇବାପାଇଁ ନିଷ୍ବତ୍ତି ନିଆଯାଇଛି ଏଥିଲାଗି କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତୀ ପିୟୁଷ ଗୋୟଲ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ପ୍ରଥମ କରି ପରୀକ୍ଷା ମୂଳକ ଭାବେ ପ୍ଲାଜମା ପ୍ରଦାନ କରା ଯାଇଥିବା ବେଳେ କୋରାପୁଟରୁ ତିନୋଟି ପ୍ଲାଜମା ସଂଗ୍ରହ କରା ଯାଇ ଏହି ଆକ୍ରାନ୍ଡଙ୍ଙୁ ଦିଆଯାଇଛି

ସମୀକ୍ଷା ସମୟରେ ଶ୍ରମଭିଉିକ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍କାତୀୟ ବିମାନ ବନ୍ଦର କର୍ଭୃପଷଙ୍କ ପକ୍ଷରୁ ଏହି ସ୍ଚନା ଦିଆଯାଇଛି